ମନ୍ତ୍ରଣାଳୟ କହିଛି ଦେଶରେ ସ୍ୱାସ୍ଥ୍ୟ ମୌଳିକ ଡାଞ୍ଚାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ଭାବେ ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ମୋଟ୍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶର ଡିଜିଟାଲ୍ କ୍ଷମତା ଯଥେଷ୍ଟ ଅଧିକ ଓ ମୋବାଇଲ୍ ଟେକ୍ରୋଲୋଜି ସହାୟତାରେ ସମାଜର ଗରିବ ଓ ଅବହେଳିତ ବର୍ଗଙ୍କୁ କୋବିଡ୍ ନାଇଷ୍ଟିନ୍ ସମୟରେ ସହାୟତା ଦିଆଯାଇ ପାରିଛି ଚତୁର୍ଥ ଭାରତ ମୋବାଇଲ୍ କଂଗ୍ରେସରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଲକ୍ଷ ଲକ୍ଷ ଭାରତୀୟଙ୍କୁ ଶହ ଶହ କୋଟି ଡଲାରର ସହାୟତା ପ୍ରଦାନ କରାଯାଇଛି ଓ ମୋବାଇଲ୍ ଟେକ୍ରୋଲୋଜି ସହାୟତାରେ ସେମାନଙ୍କ ଜମାଖାତାରେ ସିଧାଯାଇ ଅର୍ଥ ପହଞ୍ଚିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ମୋବାଇଲ୍ ଫୋନ୍ ଉତ୍ପାଦନ କ୍ଷେତ୍ରରେ ନାହିଁନଥିବା ସଫଳତା ହାସଲ କରିଛି ଓ ଏ କ୍ଷେତ୍ରରେ ବିଶ୍ୱରେ ଭାରତର ସ୍ଥାନ ଶୀର୍ଷରେ ରହିଛି ସେ କହିଛନ୍ତି ସରକାରଙ୍କ ଦ୍ୱାରା ଉତ୍ପାଦନ ଭିତ୍ତିକ ପ୍ରୋହାହନ ଯୋଗାଣ ଯୋଗୁଁ ଟେଲି ଯୋଗାଯୋଗ କ୍ଷେତ୍ରର ଯଥେଷ୍ଟ ଉନ୍ନତି ଘଟିବ ଶ୍ରୀ ମୋଦୀ କହିଛନ୍ତି ଆଗାମୀ ତିନି ବର୍ଷ ଭିତରେ ସରକାର ଗ୍ରାମାଞ୍ଚଳରେ ହାଇସିଡ୍ ଫାଇବର ଅପ୍ଟିକ୍ କେବୁଲ୍ ନେଟ୍ୱର୍କ ବିଛାଇବେ

ସେ କହିଛନ୍ତି ଭାରତର ଡିଜିଟାଲ୍ ଅଭିବୃଦ୍ଧିର କୌଣସି ତୁଳନା ନାହିଁ ଓ ବୈଷୟିକଜ୍ଞାନ ବିପୁବ ମାଧ୍ୟମରେ ଆମେ କିଭଳି ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିପାରିବା ସେ ବିଷୟରେ ଯୋଜନା କରିବାକୁ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ତମ ସ୍ୱାସ୍ଥ୍ୟସେବା ଶିକ୍ଷାବ୍ୟବସ୍ଥା ସ୍ୱଚନା ସେବା କୃଷକମାନଙ୍କ ପାଇଁ ସୁଯୋଗ ସୂଷ୍ଟି ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ବଜାର ସୁବିଧା ଭଳି ଅନେକ ଲକ୍ଷ୍ୟ ସରକାର ଡିଜିଟାଲ୍ ଟେକ୍ନୋଲୋଜି ମାଧ୍ୟମରେ ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଯୋଗାଯୋଗ ବ୍ୟବସ୍ଥାରେ ଦ୍ରୁତ ବିକାଶ ଘଟିଛି ସେ କହିଛନ୍ତି ଯୁବ ଗବେଷଣାକାରୀମାନେ ବିଭିନ୍ନ ନୁଆ ନୁଆ ପଦାର୍ଥ ଉପରେ କାର୍ଯ୍ୟ କରୁଛନ୍ତି ଯେଉଁଗୁଡ଼ିକର ଚାହିଦା ସମଗ୍ର ବିଶ୍ୱରେ ବୃଦ୍ଧି ପାଇବ

ଆମ ଜାନ୍ମୁ ସମ୍ଭାଦଦାତା ଜଣାଇଛନ୍ତି ଜାମ୍ମୁ ଡିଭିଜନ୍ରେ ଜୀବନଯାତ୍ରା ସ୍ୱାଭାବିକ ଥିଲା କେନ୍ଦ୍ର ସରକାରଙ୍କ କୃଷି ଆଇନଗୁଡ଼ିକ ବିରୋଧରେ ବିଭିନ୍ନ କୃଷକ ସଂଘଦ୍ୱାରା ଏହି ଭାରତ ବନ୍ଦ୍ର ଡାକରା ଦିଆଯାଇଥିଲା ଜାମ୍ମୁ ସହରରେ ସମସ୍ତ ଦୋକାନ ବକାର ଓ ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲା ରହିଥିଲା ରାସ୍ତାରେ ଯାନବାହନ ଚଳାଚଳ ମଧ୍ୟ ସ୍ୱାଭାବିକ ଥିଲା ଉତ୍ତର ପ୍ରଦେଶରେ ମଧ୍ୟ ଭାରତ ବନ୍ଦ୍ର କୌଣସି ପ୍ରଭାବ ଦେଖିବାକୁ ମିଳି ନାହିଁ ତେବେ ରାଜ୍ୟ ପୁଲିସ୍ କିଛି ଦଳର ରାଜନୈତିକ କର୍ମୀଙ୍କୁ ଅଟକ ରଖିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ସବୁଦିନ ଭଳି ରାଜ୍ୟରେ ସମସ୍ତ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିଲା ଦୋକାନ ବଜାର ଖୋଲା ଥିଲା ଓ ରାସ୍ତାଘାଟରେ ଯାନବାହନ ସ୍ୱାଭାବିକ ଭାବେ ଚଳାଚଳ କରୁଥିଲା କୃଷକ ସଂଘ ଓ ବିରୋଧୀ ଦଳମାନେ ରାଜପଥ ଏବଂ ଅନ୍ୟାନ୍ୟ ସଡ଼କଗୁଡ଼ିକୁ ଅବରୋଧ କରିବାପାଇଁ କରିଥିବା ପ୍ରୟାସକୁ ପୁଲିସ୍ ପଶ୍ଚ କରିଦେଇଥିଲା ପ୍ରୟାଗରାଜଠାରେ ସମାଦବାଦୀ ପାର୍ଟି କର୍ମୀମାନେ ଆଜି ସକାଳେ ରେଳରୋକ ଆନ୍ଦୋଳନପାଇଁ ଉଦ୍ୟମ କରିଥିଲେ ଦେଶର ବ୍ୟାବସାୟିକ ରାଜଧାନୀ ମୁମ୍ୟାଇରେ ମଧ୍ୟ ଭାରତ ବନ୍ଦ୍ର କୌଣସି ବିଶେଷ ପ୍ରଭାବ ଦେଖିବାକୁ ମିଳି ନାହିଁ ମୁମ୍ବାଇର ଜୀବନରେଖା ବୋଲାଉଥିବା ସ୍ଥାନୀୟ ଟ୍ରେନ୍ସେବା ଅବ୍ୟାହତ ରହିବା ସହ ସମସ୍ତ ହୋଟେଲ୍ ଦୋକାନ ବଜାର ଓ ବ୍ୟାବସାୟିକ ପ୍ରତିଷ୍ଠାନ ସ୍ୱାଭାବିକ ଭାବେ ଖୋଲାଥିଲା ତେବେ ନବୀ ମୁମ୍ୟାଇ ନାଶିକ୍ ଧୁଲେ ପୁଣେ ଓ ସୋଲାପୁର ସ୍ଥିତ କୃଷିଜାତ ପଦାର୍ଥ ବଜାର କମିଟିଗୁଡ଼ିକ ବନ୍ଦ୍ ରହିଥିଲା ପିଏମ୍ କଉର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତ୍ତର ଅମିର ଶେଖ୍ ତମିମ୍ ବିନ୍ ହମାଦ୍ ଅଲ୍ ଥାନିଙ୍କ ସହ କଥାବାର୍ତ୍ତା କରିଛନ୍ତି ଆଗକ୍ କତ୍ତର ରାଷ୍ଟ୍ରୀୟ ଦିବସ ପାଳିତ ହେବାକୁ ଥିବାରୁ ଶ୍ରୀ ମୋଦି ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଶ୍ରଭେଚ୍ଛା ପାଇଁ ତାଙ୍କ ଧନ୍ୟବାଦ ଜଣାଇ କତ୍ତର ଅମିର ତାଙ୍କ ଦେଶର ରାଷ୍ଟ୍ରୀୟ ଦିବସ ଉତ୍ସବରେ ପ୍ରବାସୀ ଭାରତୀୟମାନେ ଯେଭଳି ଉତ୍ସାହର ସହ ଅଂଶଗ୍ରହଣ କରୁଛନ୍ତି ତାହାର ଭ୍ରୟସୀ ପ୍ରଶଂସା କରିଛନ୍ତି ଟେଲିଫୋନ୍ ମାଧ୍ୟମରେ ହୋଇଥିବା ଏହି କଥାବର୍ତ୍ତାରେ ଦୂଇ ନେତା ଉଭୟ ଦେଶ ମଧ୍ୟରେ ପୁଞ୍ଜିନିବେଶ ଓ ଶକ୍ତି କ୍ଷେତ୍ରରେ ଥିବା ସହଯୋଗ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି କତ୍ତର ପୁଞ୍ଜିନିବେଶକ କର୍ତ୍ତପକ୍ଷଦ୍ୱାରା ଭାରତରେ ପ୍ରଞ୍ଜିନିବେଶ ପାଇଁ ସ୍ରବିଧା ଯୋଗାଇ ଦେବାକୃ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା ସକାଶେ ଦୁଇ ନେତା ଏକମତ ହୋଇଛନ୍ତି ଭାରତର ଶକ୍ତିକ୍ଷେତ୍ରରେ କତ୍ତରଦ୍ୱାରା ପ୍ରଞ୍ଜିନିବେଶ ପାଇଁ ସମ୍ଭାବନାଗ୍ରଡ଼ିକ ଉପରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି

ଜାତିସଂଘ ବାଣିଜ୍ୟ ଓ ବିକାଶ କନ୍ଫରେନ୍ସ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ସମଗ୍ର ବିଶ୍ୱରେ ପୁଞ୍ଜିନିବେଶର ଏକ ଆକର୍ଷଣୀୟ କେନ୍ଦ୍ର ଓ ଏହା ପୁଞ୍ଜିନିବେଶ ପାଇଁ ଏକ ପ୍ରକୃଷ୍ଣ ସ୍ଥାନ ବୋଲି ଏହି ପୁରସ୍କାର ପ୍ରମାଣିତ କରିଛି

ଏକ ଟ୍ୱିଟ୍ ବାର୍ତ୍ତାରେ ସେ କହିଛନ୍ତି ଏହି ଉଲ୍ଲ୍ଲେଖନୀୟ ସଫଳତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅକ୍ଲାନ୍ତ ଉଦ୍ୟମ ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁଁ ହାସଲ କରାଯାଇପାରିଛି ପ୍ରଧାନମନ୍ତ୍ରୀ ଭାରତକୁ ପୁଞ୍ଜିନିବେଶର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ କରିବା ଓ ଭାରତରେ ସହଜରେ ବ୍ୟବସାୟ କରିବାପାଇଁ ଅନେକ ପଦକ୍ଷେପ ନେଇଥିବାର ଶ୍ରୀ ଶାହା କହିଚ୍ଚନ୍ତି ଆର୍ମି ଚିଫ୍ ୟୁଏଇ ସେନାବାହିନୀ ମ୍ରଖ୍ୟ ଜେନେରାଲ୍ ଏମ୍ଏମ୍ ନର୍ବଣେ ଆସନ୍ତାକାଲି ସଂଯୁକ୍ତ ଆରବ ଏମିରେଟ୍ ଓ ସାଉଦି ଆରବକୁ ଗସ୍ତରେ ଯିବେ ତାଙ୍କର ଏହି ଗସ୍ତ ସମୟରେ ସେ ସେହି ଦୁଇ ଦେଶର ସେନାବାହିନୀ ମୁଖ୍ୟମାନଙ୍କୁ ଭେଟିବେ ପ୍ରଥମ ଥରପାଇଁ ଭାରତୀୟ ସେନାବାହିନୀ ମୁଖ୍ୟ ୟୁଏଇ ଓ ସାଉଦି ଆରବକୁ ଗସ୍ତ କରୁଥିବାରୁ ଏହା ଏକ ଐତିହାସିକ ଘଟଣା ହେବାକୁ ଯାଉଛି

ତାଙ୍କର ଏହି ରହଣି ସମୟରେ ସେ ସେଠାକାର ବରିଷ୍ଣ ସାମରିକ ଅଫିସରମାନଙ୍କୁ ଭେଟି ସେମାନଙ୍କ ସହ ଭାରତ ୟୁଏଇ ପ୍ରତିରକ୍ଷା ସମ୍ପର୍କ ଉପରେ ଆଲୋଚନା କରିବେ ଏହାପରେ ସେନାବାହିନୀ ମୁଖ୍ୟ ସାଉଦି ଆରବକୁ ଗସ୍ତ କରିବେ ସେଠାରେ ସେ ଦୂଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଉନ୍ନତି ଦିଗରେ କଥାବାର୍ତ୍ତା କରିବେ ସାଉଦି ଆରବ ସାମରିକ ବିଭାଗର ବରିଷ୍ଣ ଅଫିସରମାନଙ୍କ ସହ ତାଙ୍କର ଅନେକ କଥାବାର୍ତ୍ତା ହେବାର କାର୍ଯ୍ୟସ୍ଚୀ ରହିଛି ସେ ରୟାଲ୍ ସାଉଦି ଲ୍ୟାଣ୍ଡ ଫୋର୍ସ ମୁଖ୍ୟ କାର୍ଯ୍ୟାଳୟ ଜଏଣ୍ଟ୍ ଫୋର୍ସ କମାଣ୍ଡ୍ ମୁଖ୍ୟ କାର୍ଯ୍ୟାଳୟ ଓ କିଙ୍ଗ୍ ଅବଦୁଲ୍ଅଜିକ୍ ୱାର୍ କଲେଜ୍ ଗସ୍ତ କରିବେ

ଆଜି ସନ୍ଧ୍ୟାରେ ଏହି ମ୍ୟାଚ୍ ସିଡ୍ନୀରେ ଅନୁଷ୍ଠିତ ହୋଇଥିଲା

ଭାରତ ଟସ୍ ଜିଣି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା